ପିଏମ୍ ଗୋଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୋଆ କୋହ୍ରାପ୍ରର ହଟ୍କାନଙ୍ଗଲ୍ ମଧା ଓ ସତରା ସଂସଦୀୟ ନିର୍ବାଚନ ମଣ୍ଡଳୀର ବିକେପି ବ୍ରଥ୍ୟରୀୟ କର୍ମୀମାନଙ୍କ ସହ ଭିନିଓ କନ୍ଫରେନ୍ସିଂ ମାଧ୍ୟମରେ ଆକି କଥାବାର୍ତ୍ତା କରିବେ ବିକେପିର 'ମେରା ବୁଥ୍ ସବ୍ସେ ମଜବୁତ୍' କାର୍ଯ୍ୟକ୍ରମ ଅଧୀନରେ ଶ୍ରୀ ମୋଦି ଦେଶର ବୁଥ୍ୟରୀୟ କର୍ମୀମାନଙ୍କ ସହ କଥାବାର୍ତ୍ତା କର୍ରଛନ୍ତି ଆଜିର ଏହି କଥାବାର୍ତ୍ତା ନରେନ୍ଦ୍ର ମୋଦି ଆପ୍ରେ ଉପଲହ୍ଧ ଅଛି

ଦେଶର ଏହି ମନୋରଞ୍ଜନ ଶିଳ୍ପ ମାନବୀୟ ଆବେଗର ବିଭିନ୍ନ ଦିଗକୁ ବିଶ୍ୱସ୍ତରରେ ପ୍ରତିପାଦନ କରିପାରିଛି ମୁମ୍ୟାଇଠାରେ ଚଳଚ୍ଚିତ୍ର ପ୍ରଭାଗ ପରିସରରେ ଦେଶର ପ୍ରଥମ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟକ୍ତ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ରାଜକପୁର୍କ ଉଦାହରଣ ଦେଇ କହିଛନ୍ତି ତାଙ୍କ ଅଭିନୀତ ଚଳଚ୍ଚିତ୍ର ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି ସାଂପ୍ରତିକ ଚଳଚ୍ଚିତ୍ର ସମ୍ଭହର ବାସ୍ତବତା ଏବଂ ବାର୍ତ୍ତା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ସେ କହିଛନ୍ତି ଏଥିରେ ନୂଆ ଭାରତର ଆତ୍ମବିଶ୍ୱାସ ରହିଛି ଭାରତରେ ଅଜସ୍ର ସମସ୍ୟା ଓ ଆହ୍ୱାନ ରହିଥିଲେ ବି ସେସବୁର ସମାଧାନ ପାଇଁ ଉପାୟ ଏହିସବୁ ଚଳଚ୍ଚିତ୍ରରେ ବାର୍ତ୍ତା ପ୍ରଦାନ କରୁଛି ଚଳଚ୍ଚିତ୍ରକୁ ଏକ ନିରବ ଶକ୍ତି ଭାବେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ମଣିଷର ମନରେ ନୂଆ ଭାବନା ଚେତନା ବିଚାରବୁଦ୍ଧି ଆଣିବାରେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ ସମ୍ପ୍ରତି ଶୌଚାଳୟ ନାରୀ ସଶକ୍ତିକରଣ କ୍ରୀଡ଼ା ଆଦି ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରଗୁଡ଼ିକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ପର୍ଯ୍ୟଟନ ଏବଂ ନିଯୁକ୍ତି ସ୍ପଷ୍ଟିରେ ଚଳଚ୍ଚିତ୍ର ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ସବ୍ କା ବିକାଶକୁ ନିଶ୍ଚିତ କରିବାପାଇଁ ସବ୍କା ସାଥ୍ର ଆବଶ୍ୟକତା ପ୍ରତି ସରକାର ଗୁରୁତ୍ୱ ଆରୋପ କରୁଥିବା ଦର୍ଶାଇ ରାଷ୍ଟ୍ର ଗଠନରେ ଚଳଚ୍ଚିତ୍ର କଗତ ନିଜକୁ ସମର୍ପିତ କରୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର୍ କହିଛନ୍ତି ଆମ ଦେଶରେ ସୁଟିଂ କରିବାପାଇଁ ଅନ୍ତର୍କାତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ସକାଶେ ଏକକ ୱିଶ୍ଡୋ ବିଶିଷ୍ଟ ଚଳଚ୍ଚିତ୍ର ସୁବିଧା କେନ୍ଦ୍ର ଆରମ୍ଭ କରାଯାଇଛି ପିଏମ୍ ଅପୋଜିସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କୋଲ୍କାତାଠାରେ ଅନୁଷ୍ଠିତ ବିରୋଧୀ ଦଳଗୁଡ଼ିକର ବିଶାଳ ଜନସମାବେଶକୁ ଜନବିରୋଧୀ ବୋଲି ବର୍ଷ୍ଣନା କରିଛନ୍ତି ଦାଦ୍ରା ଓ ନଗର ହାବେଳୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳଗ୍ରଡ଼ିକର ଏହି ମେଣ୍ଟ ତାଙ୍କ ବିରୋଧରେ ଗଠନ କରାଯାଇ ନାହିଁ ଏହା ଦେଶବାସୀଙ୍କ ବିରୋଧରେ ଗଠନ କରାଯାଇଛି ବିରୋଧୀ ଦଳଗୁଡ଼ିକ ପ୍ରତି ତାହଲ୍ୟ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନେ ସଠିକ୍ ଭାବେ ଏକାଠି ହୋଇପାରି ନାହାନ୍ତି କିନ୍ତୁ ଆସନ ବଙ୍କନ ନେଇ ସେମାନଙ୍କ ଭିତରେ ଟଣାଓଟରା ଆରମ୍ଭ ହୋଇଗଲାଣି ଶ୍ରୀ ମୋଦି କହିଛନ୍ତି ଦୂର୍ନୀତି ବିରୋଧରେ ତାଙ୍କର ଅଭିଯାନ ଅଧିକାଂଶ ଲୋକଙ୍କୁ କ୍ଷୁହ୍ କରିଛି କିନ୍ତୁ ଏଥିପାଇଁ ସେ ତିଳେମାତ୍ର ବିବ୍ରତ ନୁହନ୍ତି କାରଣ ଜନସାଧାରଣଙ୍କ ଅର୍ଥ ଲ୍ରଟ୍କ୍ ସେ ବାରଣ କରିପାରିଛନ୍ତି ସେ କହିଛନ୍ତି ଗଣତନ୍ତ୍ରକ୍ ଆଖଠାର ମାରିଥିବା ବ୍ୟକ୍ତିମାନେ ବର୍ତ୍ତମାନ ଗଣତନ୍ତ୍ର ରକ୍ଷାପାଇଁ ପ୍ରଚାର ଚଳାଇବା ଅତି ହାସ୍ୟାସ୍କଦର ବିଷୟ ସେ କହିଛନ୍ତି ଦେଶବାସୀ ଓ ଦେଶର ବିକାଶପାଇଁ କାମ କରିବା ହେଉଛି ବିଜେପିର ଏକମାତ୍ ଲକ୍ଷ୍ୟ ସୀତାରମଣ କରିଡର୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲ୍ନାଡ଼ୁର ତିରୁଚିରାପଲ୍ଲିଠାରେ ପ୍ରତିରକ୍ଷା ଶିଳ୍ପ କରିଡର୍କୁ ଶୁଭାରମ୍ଭ କରିଛନ୍ତି

ଦେଶୀୟ ଜ୍ଞାନକୌଶଳରେ ନିର୍ମିତ କ୍ଷୁଦ୍ର ବିମାନରେ ବ୍ୟବହୃତ ଉପଯୋଗୀ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଏହିସବୁ କେନ୍ଦ୍ରଗୁଡ଼ିକରୁ ଉତ୍ପାଦନ କରାଯିବ

ଗତବର୍ଷ ଅଗଷ୍ଟ ମାସରେ ଉତ୍ତର ପ୍ରଦେଶର ଆଲଗଡ଼ଠାରେ ଶୁଭାରମ୍ଭ ହୋଇଥିବା ପ୍ରଥମ ପ୍ରତିରକ୍ଷା ଶିଳ୍ପ କରିଡର୍ ପରେ ଏହା ହେଉଛି ଦେଶର ଦ୍ୱିତୀୟ ପ୍ରତିରକ୍ଷା ଶିଳ୍ପ କରିଡର୍

ମରିସସ୍ ପିଏମ୍ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର ଯୁଗନାଥ ଭାରତକୁ ସପ୍ତାହବ୍ୟାପୀ ଗସ୍ତରେ ଆସି ଆଜି ନ୍ତଆଦିଲ୍ଲୀରେ ପହଞ୍ଚଛନ୍ତି ଆସନ୍ତାକାଲି ସେ ବାରାଣାସୀ ଗସ୍ତ କରି ସେଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ଗଙ୍ଗା ଆଳତୀ ପୂର୍ବରୁ ବୋଟ୍ ରାଇଡ୍ କରିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ରଷମା ସ୍ୱରାଜ ମରିସସ୍ ପ୍ରତିନିଧ୍ଧ ଦଳ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ ତାଙ୍କ ରହଣି କାଳରେ ଶ୍ରୀ ଯୁଗନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି ମୁମ୍ଭାଇଠାରେ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ସେହି ପ୍ରତିନିଧି ଦଳର ନେତାମାନେ ଯୋଗ ଦେବେ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଯୁଗନାଥଙ୍କ ପାଇଁ ଆଟ୍ ହୋମ୍ ଉସବର ଆୟୋଜନ କରିବେ ଭାରତ ହେଉଛି ମରିସସର ବୃହତ୍ତମ ବାଶିଜ୍ୟିକ ଅଂଶୀଦାର

ଗାନ୍ଧିନଗରଠାରେ ଚାଲିଥିବା ଭାଇବ୍ରାଷ୍ଟ୍ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀରେ ରପ୍ତାନୀ ସଂକ୍ରାନ୍ତ ଏକ ଆଲୋଚନାଚକ୍ରରେ ଗତକାଲି ଉଦ୍ବୋଧନ ଦେବାବେଳେ ଶ୍ରୀ ପ୍ରଭୁ କହିଛନ୍ତି ଉତ୍ପାଦନ ସେବା ଓ କୃଷି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ସହ ତାଙ୍କ ମନ୍ତ୍ରଣାଳୟ ଏକ ରୂପରେଖ ପ୍ରସ୍ତୁତ କରିଛି ସେ କହିଛନ୍ତି ଆଫ୍ରିକା ଓ ଲାଟିନ୍ ଆମେରିକାର ଦେଶଗୁଡ଼ିକୁ ଭାରତର ରପ୍ତାନୀ ବୃଦ୍ଧି ପାଇପାରିବ

ଶାହା ଏମ୍ସ୍ ବିକେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ନୂଆଦିଲ୍ଲୀ ଏମ୍ସ୍ରୁ ଆଜି ଛାଡ଼ି ଦିଆଯାଇଛି

ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ହେବା କାରଣରୁ ତାଙ୍କୁ ଚିକିତ୍ସା କରାଯାଉଥିଲା

ମୃତାହତଙ୍କ ବିଷୟରେ ଖବର ମିଳି ନାହିଁ ସରକାର ସମର୍ଥତ ମିଳିତ ବାହିନୀ ଓ ସିଆ ବିଦ୍ରୋହୀମାନଙ୍କ ମଧ୍ୟରେ ଗତମାସରେ ଅସ୍ତ୍ରବିରତି ରାଜିନାମା ପରେ ଗତକାଲି ରାତିରେ ମିଳିତ ବାହିନୀ ପକ୍ଷର୍ ଏହା ପ୍ରଥମ ଆକ୍ରମଣ ହୋଦେଇଦା ବନ୍ଦର ନଗରୀର୍ ବିଦ୍ରୋହୀ ବାହିନୀର ପ୍ରତ୍ୟାହାର ଏବଂ ଅସ୍ତ୍ରବିରତି ତଥା ବନ୍ଦୀମାନଙ୍କ ଆଦାନ ପ୍ରଦାନ ଲାଗି ରାଜିନାମା ହୋଇଥିଲେ ମଧ୍ୟ ଏହି ରାଜିନାମାକ୍ତ କାର୍ଯ୍ୟକାରୀ କରିବାରେ ଉଭୟ ପକ୍ଷ ସମର୍ଥ ହୋଇପାରି ନାହାନ୍ତି

ସେମାନଙ୍କ ନିକଟରେ ବୈଧ ନଧ୍ୟପତ୍ର ନ ଥାଇ ସେମାନେ ଗତ ଦୂଇବର୍ଷ ହେଲା ନାଲ୍ସୋପରାର ତୁଲିକ୍ ଥାନା ଅଞ୍ଚଳରେ ବସବାସ କରୁଥିଲେ ସେମାନେ ହେଲେ ସମ୍ସୁର ଶେଖ୍ ମୋସିଆ ମୁଲ୍ଲା କୋଟିଲ୍ ଖଲିଫା ଜାହାଙ୍ଗୀର ଆଲାମ୍ ଓ ମୋଫିସ୍ ଶେଖ୍

ଉଦ୍ଯାପନୀ ଉହବରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ହେବେ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିନରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରତି ସଂକ୍ରାନ୍ତ ବହୁସଂଖ୍ୟାରେ ବୁଝାମଣ ପତ୍ର ସ୍ୱାକ୍ଷରିତ ହୋଇଛି

ଅଷ୍ଟ୍ରେଲିଆନ୍ ଓପନ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ପୂର୍ବ ଚାମ୍ପାୟନ୍ ଆଞ୍ଚେଲି କେର୍ବେର୍ ଓ ମାରିଆ ସାରାପୋଭା ଅଚାନକ ପ୍ରି କ୍ୱାର୍ଟର୍ ଫାଇନାଲ୍ ସ୍ତରର୍ ବାଦ୍ ପଡ଼ିଯାଇଛନ୍ତି